ଶ୍ରୀମନ୍ଦିର ଚତ୍ରଃପାଶ୍ୱରେ ଥିବା ଜବରଦଖଲ ଉଛେଦ ପ୍ରକ୍ରିୟା ଆରମ୍ନ

ଏହା ଦ୍ୱାରା ରେଳଯାତ୍ରୀମାନେ ବିଶେଷ ଲାଭ ପାଇପାରିବେ ବୋଲି ଶ୍ରୀ ଗୋଏଲ ଆଶାବ୍ୟକ୍ତ କରିଛନ୍ତି

ସ୍କାର୍ଟ ମିଟର ପ୍ରଥମେ ରାଉରକେଲାରେ ଲଗାଯିବ

ସେହିଭଳି ମିଟରକୁ ଟ୍ୟାମ୍ପରିଂ କଲେ ଏହା ସ୍ୱୟକ୍ରିୟ ଭାବେ ବନ୍ଦ ହୋଇଯିବ

ଆଇନଗତ ଅସ୍ବିଧା ଯୋଗୁଁ ନିର୍ବାଚନ ହୋଇପାରି ନାହି ଅସ୍ବିଧା ଦର ପରେ ନିର୍ବାଚନ ଅନୁଷ୍ଠିତ ହେବ

ଶ୍ରୀମ ଏବଂ ଘରୋଇ ନିର୍ମାଶଗୁଡ଼ିକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଛେଦ କରାଯାଉଛି

ଏହି ଜିଲ୍ଲାଗୁଡ଼ିକ ହେଉଛି କେନ୍ଦୁଝର ସୁନ୍ଦରଗଡ଼ ସମ୍ୟଲପୁର ଦେବଗଡ଼ ଓ ଝାରସୁଗୁଡ଼ା